ବିଭିନ୍ନ ରଣ ଆଦାୟକାରୀ ଟ୍ରିବ୍ୟୁନାଲ୍ଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକୁ ଏହା ମଧ୍ୟରେ ଅନ୍ତର୍ଭକ୍ତ କରାଯିବାକୁ ବିଲ୍ରେ ବ୍ୟବସ୍ଥା ରହିଛି ଚଳିତ ମାସ ପ୍ରାରମ୍ଭରେ ଲୋକସଭାରେ ବିଲ୍ ଉପସ୍ଥାପିତ ହୋଇଥିଲା ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବିବାଦଗୁଡ଼ିକୁ ହ୍ରାସ କରିବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ ଆୟକର ଆପେଲେଟ୍ ଟ୍ରିବ୍ୟୁନାଲ୍ ହାଇକୋର୍ଟ୍ ଓ ସୁପ୍ରିମ୍କୋର୍ଟରେ ପଡ଼ିରହିଥିବା ଟିକସ ମାମଲାଗୁଡ଼ିକୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ରହିଛି ନ୍ନଆଦିଲ୍ଲୀରେ ଏ ବିଷୟରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାବଡେକର କହିଛନ୍ତି ରଣ ଆଦାୟକାରୀ ଟ୍ରିବ୍ୟୁନାଲ୍ଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବାକୁ ନିଷ୍ପଭି ନିଆଯାଇଛି

କୃଷକମାନଙ୍କୁ ନିରାପଦ ଓ ଫଳପ୍ରଦ କୀଟନାସକ ଯୋଗାଣ ମାଧ୍ୟମରେ ସେମାନଙ୍କର ସ୍ୱାର୍ଥର ସ୍ରରକ୍ଷା କରିବା ହେଉଛି ଏହି ବିଲ୍ର ଲକ୍ଷ୍ୟ ଶ୍ରୀ ଜାବଡେକର କହିଛନ୍ତି ବଜେଟ୍ ଅଧୀବେଶନର ଦ୍ୱିତୀୟ ଭାଗରେ ଏହି ବିଲ୍କୁ ଉପସ୍ଥାପନ କରାଯିବ ସେ କହିଛନ୍ତି ଏହା ଦେଶରେ ଜୈବିକ କୀଟନାସକର ବ୍ୟବହାରକୁ ପ୍ରୋସାହିତ କରିବ କେନ୍ଦ୍ର କ୍ୟାବିନେଟ୍ ବୃହତ୍ ବନ୍ଦର କର୍ତ୍ତ୍ୱପକ୍ଷ ବିଲ୍କୁ ଅନୁମୋଦନ କରିଛି

ଏହି ବିଲ୍ ମଧ୍ୟ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗରେ ଉପସ୍ଥାପିତ ହେବ ଶ୍ରୀ ଜାବଡେକର କହିଛନ୍ତି ବନ୍ଦରଗ୍ରଡ଼ିକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଏହି ବିଲ୍ର ମୂଳ ଲକ୍ଷ୍ୟ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱୈତକର ଏଡାଯିବା ଓ ଆୟକର ଏଡାଯିବାକୃ ରୋକାଯିବା ସଂକ୍ରାନ୍ତ ରାଜିନାମାରେ ସଂଶୋଧନ ପାଇଁ ବ୍ୟବସ୍ଥାକ୍ ମଧ୍ୟ କ୍ୟାବିନେଟ୍ ଅନ୍ତ୍ରମୋଦନ କରିଛି ଭାରତ ଓ ଆଇସଲ୍ୟାଣ୍ଡ ମଧ୍ୟରେ ମହ୍ୟ ପାଳନର ବିକାଶ ପାଇଁ ଏମ୍ଓୟୁକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଏକ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଦେଶ ଆମେରିକା ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିବ ସେ କହିଛନ୍ତି ଏହି ଗସ୍ତର୍ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ଓ ଭାରତ ଆମେରିକା ଭାଗିଦାରୀ ସମ୍ପର୍କକୁ ଏହା ଆହୁରି ଅଧିକ ସୁଦୃତ୍ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଭାରତ ଓ ଆମେରିକା ଗଣତନ୍ତ୍ର ଓ ବହୁରାଷ୍ଟ୍ରବାଦର ସମର୍ଥକ ରହିଆସିଛନ୍ତି ସେ କହିଛନ୍ତି ଅନେକ କ୍ଷେତ୍ରରେ ଉଭୟ ଦେଶ ପରସ୍କରକୁ ସହଯୋଗ କରିଆସୁଛନ୍ତି ଓ ଭାରତ ଆମେରିକା ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ କେବଳ ଦୁଇ ଦେଶର ନାଗରିକମାନଙ୍କ ପାଇଁ ନ୍ଦୁହେଁ ସମଗ୍ର ବିଶ୍ୱ ପାଇଁ ହିତକାରୀ ହେବ ପ୍ରେଜ୍ ଏନ୍ଆଇବିଏମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୁରକ୍ଷା ନିୟମାବଳୀ ଆର୍ଥିକ ଅନିୟମତତାଗୁଡ଼ିକୁ ରୋକିବାରେ ସାହାଯ୍ୟ କରିବ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କ୍ ମ୍ୟାନେଜମେଣ୍ଟ ଏନ୍ଆଇବିଏମ୍ର ସୁବର୍ଷ୍ଣ ଜୟନ୍ତୀ ଉହବ ଅବସରରେ ପୁଣେ ଠାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଏହି ସ୍ରରକ୍ଷା ନିୟମାବଳୀ ଦେଶର ଆର୍ଥିକ ବ୍ୟବସ୍ଥାକ୍ ଅଧିକ ବିଶ୍ୱସନୀୟ କରିବା ସହ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଆହୁରି ମଜବୁତ କରିବ ସମସ୍ତଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରିବା ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ବ୍ୟାଙ୍କ ଜମା ଉପରେ ବିମାରାଶି ପରିମାଣ ପାଞ୍ଚ ଗୁଣା ବୃଦ୍ଧି ଯୋଗୁଁ ଏହା ପୁଞ୍ଜିନିବେଶକାରୀମାନଙ୍କ ବିଶ୍ୱାସ ବଡ଼ାଇବ ସେ କହିଛନ୍ତି ବ୍ୟାଙ୍କଗୁଡ଼ିକ ଦେଶର ଅର୍ଥନୈତିକ ବ୍ୟବସ୍ଥାର ମୁଖ୍ୟ ବିନ୍ଦୁ ଓ ଦେଶର ଅଭିବୃଦ୍ଧିରେ ସେମାନଙ୍କର ଭୂମିକା ଅତୁଳନୀୟ

ବିଦେଶୀ ରାଷ୍ଟ୍ରଦ୍ୱତମାନଙ୍କର କାଶ୍ମୀରକୁ ଏହା ଦ୍ୱିତୀୟ ଗସ୍ତ

ଏହି ଦଳରେ କର୍ମାନୀ କାନାଡା ଫ୍ରାନ୍ସ ନ୍ୟୁଜିଲାଣ୍ଡ ମେକ୍ସିକୋ ଇଟାଲୀ ଆଫଗାନିସ୍ତାନ ଅଷ୍ଟ୍ରିଆ ଉଜବେକିସ୍ତାନ ପୋଲାଣ୍ଡ ଏବଂ ୟୁରୋପୀୟ ସଂଘର ରାଷ୍ଟ୍ରଦ୍ରତମାନେ ରହିଛନ୍ତି ସେମାନେ ଶ୍ରୀନଗରରେ ବହୁ ଶିଳ୍ପପତି ଓ ବ୍ୟବସାୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରୁଛନ୍ତି ଏହି ପ୍ରତିନିଧି ଦଳ ଆକି ଉତ୍ତର କାଶ୍ମୀରର ବାରମୂଲା ଗସ୍ତରେ ଯିବାର କାର୍ଯ୍ୟସ୍ଚୀ ଥିଲା କିନ୍ତୁ ଖରାପ ପାଗ ଯୋଗୁଁ ତାହାକୁ ବାତିଲ କରାଯାଇଛି ଆସନ୍ତାକାଲି ସେମାନେ ଜାଞ୍ଗୁ ଗସ୍ତ କରି ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଓ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଫିସରମାନଙ୍କୁ ସାକ୍ଷାତ କରିବେ

ଶ୍ରୀ କେଜରିୱାଲ୍ ତାଙ୍କ ସରକାରୀ ବାସଭବନରେ ସମସ୍ତ ନବନିର୍ବାଚିତ ବିଧାୟକମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏହାପରେ ବିଧାୟକମାନେ ତାଙ୍କୁ ଦଳର ନେତା ନିର୍ବାଚିତ କରିଥିଲେ

ପୂର୍ବରୁ ଆଜି ସକାଳେ ଶ୍ରୀ କେଜରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ

ଭିଏତନାମ ଭିପି ଭିଜିଟ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଜି ନୂଆଦିଲ୍ଲୀରେ ଭିଏତନାମ ଉପରାଷ୍ଟ୍ରପତି ଦାଙ୍ଗ୍ ଥାଇ ଙ୍ଗକ୍ ଥିନ୍ ଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିଛନ୍ତି

ତାଙ୍କର ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ସେ ମଧ୍ୟ ବିହାରର ବୋଧଗୟା ଗସ୍ତ କରିବେ ପିଆଇଏଲ୍ ଦିଲ୍ଲୀ ହାଇକୋର୍ଟ କଏଦୀମାନଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯିବା ସଂକ୍ରାନ୍ତ ଏକ ଜନସ୍ୱାର୍ଥ ସମ୍ପଳିତ ଆବେଦନକ୍ର ଖାରଜ କରିଦେଇଛନ୍ତି ଆବେଦନକାରୀ ତାଙ୍କର ପିଆଇଏଲ୍ରେ କହିଛନ୍ତି ଆଇନ୍ ଅନୁସାରେ ଏହା ଦିଆଯାଉଥିଲା ଓ ଆଇନ୍ ଅନ୍ରସାରେ ଏହାକୁ ଛଡ଼ାଇ ନିଆଯାଇ ପାରିବ ନାହିଁ ଅଦାଲତ କହିଛନ୍ତି ଭୋଟ ଦାନର ଅଧିକାର ଲୋକପ୍ରତିନିଧି ଆଇନ୍ ଅଧୀନରେ ଦିଆଯାଇଥାଏ ଓ ଆଇନ୍ ଅନୁସାରେ ଏହା ଉପରେ କଟକଣା ଲାଗ୍ର କରାଯାଇ ପାରିବ

ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟରୋ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସମ୍ମିଳନୀ ନିଶାଦ୍ରବ୍ୟ ଚୋରାକାରବାର ଯୋଗୁଁ ଉପ୍ରଜ୍ତିଥିବା ବିପଦ ଉପରେ ଆଲୋଚନା କରିବାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସୁଯୋଗ ପ୍ରଦାନ କରିବ

ହେଲ୍ଥ ଆମ୍ଘାସଡର ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ବିଷୟ ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ସ୍କୁଲର ଦୁଇ ଜଣ ଶିକ୍ଷକଙ୍କୁ ସ୍ୱାସ୍ଥ୍ୟ ଓ ୱେଲ୍ନେସ ଆମ୍ବାସଡର ଭାବେ ନିଯୁକ୍ତ କରାଯିବ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ଆକି ନୂଆଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ସ୍ୱାସ୍ଥ୍ୟ ଓ ୱେଲ୍ନେସ ଆମ୍ଘାସଡ଼ର ଅଭିଯାନର ଶୁଭାରମ୍ଭ କରିଛନ୍ତି

ଲିବିଆ ଲିବିଆରେ ଯୁଦ୍ଧବିରତି ପାଇଁ ଜାତିସଂଘ ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ ଉପରେ ଆଜି ଭୋଟ ନିଆଯିବ ଏହି ବିଷୟ ଉପରେ ଭୋଟ ନିଆଯିବା ପାଇଁ ବ୍ରିଟେନ୍ ଆହ୍ୱାନ ଦେଇଥିଲା ଗତ ବର୍ଷ ଏପ୍ରିଲ୍ ମାସରୁ ଲିବିଆରେ ଲଢ଼େଇ ଆରମ୍ଭ ହେବାଠାରୁ ଏହା ହେଉଛି ଏ ଧରଣର ପ୍ରଥମ ପ୍ରସ୍ତାବ